ପ୍ରେକ୍ ପିଏମ୍ ଏଜୁକେସନ୍ ପଲିସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷାନୀତି ଉପରେ ଆକି ଆୟୋଜିତ ହେବାକୁ ଥିବା ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକ୍ ଭିଡିଓ କନ୍ଫରେନ୍ଦିଂ ଯୋଗେ ସମ୍ଭୋଧନ କରିବେ

ଭାରତକୁ ଏକ ସମାନତା ଏବଂ ଚଳଚଞ୍ଚଳ ଜ୍ଞାନଭିତ୍ତିକ ସମାଜ ଭାବେ ଗଢ଼ିତୋଳିବା ହେଉଛି ନୂଆ କ୍ରାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ଭାରତକୁ ପ୍ରତ୍ୟକ୍ଷ ଭାବେ ଏକ ବିଶ୍ୱ ଶକ୍ତିରେ ର୍ପାନ୍ତରିତ କରିବାପାଇଁ ଏଥିରେ ଭାରତକୈନ୍ଦ୍ରିକ ଶିକ୍ଷାନୀତିକୁ ଗୁରୁତ୍ୱ ଦିଆଯାଇଛି ଏହି ରାଜ୍ୟପାଳ ସମ୍ମିଳନୀରେ ସବ୍ ରାଜ୍ୟର ଶିକ୍ଷାମନ୍ତ୍ରୀ ରାଜ୍ୟର ବିଶ୍ୱବିଦ୍ୟାଳୟଗ୍ରଡ଼ିକର କ୍ରଳପତି ଏବଂ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ଯୋଗ ଦେବେ

ଯାତ୍ରୀମାନେ କୋଭିଡ୍ ନାଇଷ୍ଟିନ୍ ବିରୁଦ୍ଧରେ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ସାମାଜିକ ଦୂରତ୍ୱ ବଜାୟ ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି

ଅବରୋଧ ଅଞ୍ଚଳଗୁଡିକରେ ଥିବା ମେଟ୍ରୋ ଷ୍ଟେସନ ତଥା ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ବନ୍ଦ ରହିବ ଷ୍ଟେସନକୁ ପ୍ରବେଶ କରିବା ସମୟରେ ଥର୍ମାଲ ସ୍କ୍ରିନିଂ ପରେ କେବଳ କୌଣସି ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ଯାତ୍ରୀମାନଙ୍କ ବ୍ୟବହାର ପାଇଁ ପ୍ରତି ଷ୍ଟେସନର ପ୍ରବେଶ ଦ୍ୱାର ନିକଟରେ ସାନିଟାଇଜର ଉପଲହ୍ଧ କରାଯିବ ଲକ୍ଷ୍ନୌ ମେଟ୍ରୋ ରେଳସେବା ମଧ୍ୟ ଆକିଠାରୁ ଆରମ୍ଭ ହେବ ଯାତ୍ରୀମାନେ ଯେଭଳି ସୁରକ୍ଷିତ ଭାବେ ତଥା ସୁରୁଖୁରୁରେ ନିଜ ଗନ୍ତବ୍ୟସ୍ଥଳକୁ ଯାତାୟତ କରିପାରିବେ ସେଥିଲାଗି ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯାଇଛି ଆମ ସମ୍ଘାଦଦାତା ଜଣାଇଛନ୍ତି ଦେଶରେ ପ୍ରଥମଥର ଲାଗି ଲକ୍ଷ୍ମୌ ମେଟ୍ରୋ ପକ୍ଷରୁ ମେଟ୍ରୋ କ୍ଷେତ୍ରରେ ଯାତ୍ରୀମାନଙ୍କର ସୁରକ୍ଷା ଲାଗି ସାନିଟାଇଜ୍ ଟୋକନ୍ ବ୍ୟବହାର କରାଯିବ ତେଲଙ୍ଗାନାରେ ହାଇଦ୍ରାବାଦ ମେଟ୍ରୋ ରେଲ ଲିମିଟେଡ ଆକିଠାରୁ ଏହାର ସେବା ଆରମ୍ଭ କରିବ ସେଠାରେ ମଧ୍ୟ ପର୍ଯ୍ୟାୟ କ୍ରମେ ଏହି ସେବା ଯୋଗାଇ ଦିଆଯିବ

ଦୁଇ ନମ୍ଭର ଓ ତିନି ନମ୍ଭର କରିଡରରେ ପରବର୍ତ୍ତୀ ସମୟରେ ଏହି ସେବା ଆରମ୍ଭ କରାଯିବ

ତାମିଲନାଡ଼ୁରେ ରାଜ୍ୟ ଏକୁପ୍ରେସ ଟ୍ରାନୁପୋର୍ଟ କର୍ପୋରେସନ ଏବଂ ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ ମଧ୍ୟ ଆଜିଠାରୁ ମେଟ୍ରୋ ସେବା ଆରମ୍ଭ କରୁଛନ୍ତି ପୋଷଣ ଦେଶର ଶିଶୁ ଓ ମହିଳାମାନଙ୍କ କୁପୋଷଣ ସମସ୍ୟାର ସମାଧାନ ଲକ୍ଷ୍ୟରେ ଚଳିତମାସ ତୂତୀୟ ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନ ପାଳନ କରାଯାଉଛି ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ଲାଗି ପ୍ରୋସାହିତ କରିବା

ଦେଶରେ ସାଂପ୍ରତିକ କୋଭିଡ ନାଇଷ୍ଟିନ୍ ପରିସ୍ଥିତିକୁ ଦୂଷ୍ଟିରେ ରଖି ମନ୍ତ୍ରଣାଳୟ ଏହି ଚଳିତବର୍ଷ ଅଭିଯାନକୁ ଡିଜିଟାଲ୍ ପ୍ଲାଟଫର୍ମ କରିଆରେ ପାଳନ କରିବାକୁ ପ୍ରୋସାହିତ କରୁଛି

ସୁଶାନ୍ତ ସିଂ ବିଶିଷ୍ଟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଗତକାଲି ମୁମ୍ୟାଇସ୍ଥିତ ଡିଆର୍ଡିଓ ଗେଷ୍ହାଉସ୍ରେ ତାଙ୍କ ଭଉଣୀ ନୀତୁ ସିଂଙ୍କୁ ପଚରାଉଚରା କରିଛି ପୂର୍ବରୁ ସୁଶାନ୍ତଙ୍କ ବ୍ୟବସାୟିକ ପରିଚାଳକ ସ୍ମତି ମୋଦୀ ଟ୍ୟାଲେଷ୍ଟ ମ୍ୟାନେଜର ଜୟା ସାହା ଓ ରୋଷେୟା ନିରଜକୁ ମଧ୍ୟ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି ଏହି ମାମଲାର ଅଧିକ ତଦନ୍ତ ଲାଗି ସିବିଆଇର ଏକ ଦଳ ଗତକାଲି ବାନ୍ଦ୍ରାସ୍ଥିତ ତାଙ୍କର ବାସଗୃହ ପରିଦର୍ଶନ କରିଛନ୍ତି

ଆଜି ମଧ୍ୟ ରିୟାଙ୍କୁ ପଚରାଉଚରା ଲାଗି ଏନ୍ସିବି ପକ୍ଷରୁ ସମନ ଜାରି କରାଯାଇଛି

ପରୀକ୍ଷା ଚିହ୍ରଟ ଏବଂ ଚିକିତ୍ସା ଆଦି ସଫଳ ପଦକ୍ଷେପ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ଏବଂ ମୃତ୍ୟୁ ହାର ହ୍ରାସ ପାଉଛି

ଭିଡିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଭୂଷଣ କହିଚ୍ଚନ୍ତି ଯେ କୋଭିଡ ସଫକ୍ରମଣକୁ ହ୍ରାସ କରିବା ସହ ସକ୍ରିୟ ମାମଲାଗୁଡିକୁ ଚିହ୍ନଟ କରି ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ଏବଂ ବରିଷ୍ଣ ନାଗରିକମାନଙ୍କର ସ୍ୱାସ୍ଥ୍ୟର ଯତ୍ନନେବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଉଛି

ଇତିମଧ୍ୟରେ ଭାରତର ସର୍ବପ୍ରଥମ ନିଜସ୍ୱ ମାନବ ମହାକାଶ ଅଭିଯାନ ଗଗନଯାନ ଲାଗି ପ୍ରସ୍ତୁତି ଜାରି ରହିଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି

ପ୍ରକାଶ ଜାବଡେକର ପରିବେଶମନ୍ତ୍ରୀ ପ୍ରକାଶ ଜାବଡେକର ଆଜି ପ୍ରଥମକରି 'ନୀଳଆକାଶ ପାଇଁ ସ୍ୱଚ୍ଛବାୟୁ' ଆନ୍ତର୍ଜାତିକ ଦିବସ ପାଳନ ଅବସରରେ ଏକ ୱେବିନାରରେ ଅଧ୍ୟକ୍ଷତା କରିବେ

ଶ୍ରୀ ସିଂ ମସ୍କୋରୁ ନୂଆଦିଲ୍ଲୀ ଫେରିବା ବାଟରେ ତେହେରାନ୍ରେ କିଛି ସମୟ ପାଇଁ ଅଟକି ଥିଲେ ବେଶ୍ ସୋହାର୍ଦ୍ଦପୂର୍ଣ୍ଣ ପରିବେଶ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା